ଆୟୁଷ୍କାନ ଭାରତ ଯୋଜନା ଅଧୀନରେ ଗ୍ରାମାଞ୍ଚଳରେ ଦେଢ଼ଲକ୍ଷ ୱେଲନେସ୍ କେନ୍ଦ୍ର ଖୋଲାଯିବ

ପିଏମ୍ ହସ୍କିଟାଲସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ତାଙ୍କ ସରକାର ଦେଶର ପ୍ରତ୍ୟେକ ଜିଲ୍ଲାରେ ଗୋଟିଏ ଲେଖାଏଁ ଭେଷଜ ମହାବିଦ୍ୟାଳୟ ହସ୍କିଟାଲ ଖୋଲିବେ ଶ୍ରୀ ମୋଦି କହିଛନ୍ତି ଆୟୁଷ୍କାନ ଭାରତ ଯୋଜନା ଅଧୀନରେ ଦେଡ଼ଲକ୍ଷ ଓ୍ବେଲନେସ୍ କେନ୍ଦ୍ର ଖୋଲାଯିବ

ଶ୍ରୀ ମୋଦି କହିଛନ୍ତି ଏହା ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ବେସରକାରୀ ପୁଞ୍ଚିନିବେଶକୁ ପ୍ରୋହାହିତ କରିବ ସେ କହିଛନ୍ତି କେନ୍ଦ୍ର ସରକାର ଜନଔଷଧୀ କେନ୍ଦ୍ରଗୁଡ଼ିକ ଆରମ୍ଭ କରିଛନ୍ତି ଯାହାଦ୍ୱାରା ଗ୍ରାମାଞ୍ଚଳରେ ଶସ୍ତାରେ ଔଷଧ ମିଳିପାରିବ

ଗାନ୍ଧୀନଗର ରାଜଭବନସ୍ଥିତ ଶ୍ରୀସୋମନାଥ ଟ୍ରଷ୍ଟର ଏକ ବୈଠକରେ ଅମିତ ଶାହା ଓ ଲାଲକୃଷ୍ଣ ଆଡଭାନୀଙ୍କ ସହ ସେ ଯୋଗ ଦେଇଥିଲେ ଗତକାଲି ସନ୍ଧ୍ୟାରେ ଗାନ୍ଧିନଗର ସ୍ଥିତି ଗୁକୁରାଟ ଫୋରେନ୍ସିକ୍ ବିଜ୍ଞାନ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ବରେ ଉଦ୍ବୋଧନ ଦେଲାବେଳେ ଶ୍ରୀ ମୋଦି ଡିଏନ୍ଏ ପରୀକ୍ଷା କରିଆରେ ବିଚାରବିଭାଗକୁ ସାହାଯ୍ୟ କରିବା ପାଇଁ ଫୋରେନ୍ସିକ୍ ବିଶେଷଜ୍ଞମାନଙ୍କୁ ଆହ୍ୱାନ ଜଣାଇଛନ୍ତି

ଫୋରେନ୍ସିକ୍ ତଦନ୍ତ କ୍ଷେତ୍ରରେ ଡିଏନ୍ଏ କାରିଗରୀ ବିଦ୍ୟାର ଗୁର୍ଗତ୍ୱ ଦୃଷ୍ଟିରୁ ଏହି ପଦକ୍ଷେପ ନିଆଯାଇଥିବା ପ୍ରଧାନମନ୍ତ୍ରୀ ଜଣାଇଛନ୍ତି

ଗତକାଲି ମହାରାଷ୍ଟ୍ରର ଅରଙ୍ଗାବାଦ୍ରେ କେତେକ ବଛାବଛା ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ବେଳେ ଶ୍ରୀ ରାଓ୍ୱତ୍ ଏହା କହିଛନ୍ତି

ସେ କହିଛନ୍ତି ଲୋକସଭା ନିର୍ବାଚନ ପୂର୍ବରୁ ମଧ୍ୟପ୍ରଦେଶ ରାଜସ୍ଥାନ ଛତିଶଗଡ଼ ମିଜୋରାମ ବିଧାନସଭାଗୁଡ଼ିକ ପାଇଁ ନିର୍ବାଚନ କରାଯିବ ଅପରାଧ ପୃଷ୍ଠଭୂମି ଥିବା ପ୍ରାର୍ଥୀମାନଙ୍କ ସଂକ୍ରାନ୍ତରେ ସୁପିମ୍ରକୋର୍ଟରେ ଚାଲିଥିବା ଶୁଣାଣି ବିଷୟ ଉଲ୍ଲେଖ କରି ଶ୍ରୀ ରାଓ୍ୱତ୍ କହିଛନ୍ତି ରାଜନୀତିରୁ ଅପରାଧୀମାନଙ୍କୁ ଦୂରେଇ ରଖିବା ପାଇଁ ସବୁ ପ୍ରକାର ପଦକ୍ଷେପ ନେବା ପାଇଁ ନିର୍ବାଚନ କମିଶନ୍ ସୁପ୍ରିମ୍କୋର୍ଟରେ ସତ୍ୟପାଠ ଦାଖଲ କରିଛନ୍ତି

ଇତିମଧ୍ୟରେ ଏକ ଖାନ୍ତଲାସୀ ଅଭିଯାନ ବେଳେ ଛତିଶଗଡ଼ର ବିଜାପୁର ଜିଲ୍ଲା ଅନ୍ତର୍ଗତ କୁର୍ତ୍ତୁ ଅଞ୍ଚଳରୁ ପୁଲିସ୍ ତିନି ଜଣ ମାଓବାଦୀଙ୍କୁ ଗିରଫ୍ କରିଛି କର୍ଣ୍ଣାଟକ ଫ୍ଲୁଡ ପ୍ରତୀରକ୍ଷାମନ୍ତ୍ରୀ ନିର୍ମଳା ସୀତାରମଣ କର୍ଣ୍ଣାଟକର କୋଡାଗୁ ଜିଲ୍ଲା ବନ୍ୟା ଓ ଭୁସ୍କଳନରେ କ୍ଷତିଗ୍ରସ୍ତ ଅଞ୍ଚଳ ଗୁଡ଼ିକର ଲୋକମାନଙ୍କୁ ତାଙ୍କ ମନ୍ତ୍ରଣାଳୟ ସବୁ ସହାୟତା ଯୋଗାଇବ ବୋଲି ପ୍ରତିଶ୍ରତି ଦେଇଛନ୍ତି ମଡାକେରୀଠାରେ ଆଜି ସାମ୍ଘାଦିକମାନଙ୍କୁ ଶ୍ରୀମତୀ ସୀତାରମଣ କହିଛନ୍ତି ଭାରତୀୟ ପ୍ରତିରକ୍ଷାବାହିନୀ ରିଲିଫ ମୌଳିକଢ଼ାଞ୍ଚା ବିକାଶ ଓ ବାକି ସବୃପ୍କାର ସହାୟତା ଯୋଗାଇଦେବ ଶ୍ରୀମତୀ ସୀତାରମଣ ଆଜି ସକାଳେ କୋଡାଗୁରେ ଯାଇ ପହଞ୍ଚବା ପରେ ଜିଲ୍ଲାର ଉପକମିଶନର ଓ ବରିଷ୍ଣ ଅଧିକାରୀମାନଙ୍କ ସହ ରିଲିଫ ଓ ଉଦ୍ଧାରକାର୍ଯ୍ୟ ସମ୍ପର୍କରେ ଆଲୋଚନା କରିଛନ୍ତି ସେ କେତେକ ରିଲିଫ ଶିବିର ପରିଦର୍ଶନ କରି ଶରଣାର୍ଥୀମାନଙ୍କର ଭଲମନ୍ଦ ପଚାରି ବୃଝିଛନ୍ତି

ମୁଖମଣ୍ଡଳ ପରିଚୟ ଅତିରିକ୍ତ ଭାବେ ଫିଙ୍ଗରପ୍ରିଣ୍ଟ୍ ବା ଆଖିର ସ୍କାନ୍ ସହ ସଂସ୍କିଷ୍ଟ ରହିବ ପ୍ରମାଣପତ୍ର ବ୍ୟବହାରକାରୀ ସଂସ୍ଥା ପ୍ରମାଣପତ୍ର ସେବାସଂସ୍ଥା ଓ ବାୟୋମେଟ୍ରିକ୍ ଯନ୍ତ ପ୍ରଦାନକାରୀ ସଂସ୍ଥା ଆଦି ସଂସ୍ଥାଗୁଡ଼ିକୁ ଆଧାର ପରିଚୟରେ ମୁଖମଣ୍ଡଳ ଯୋଡ଼ିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ଏପରିକି ମୋବାଇଲ୍ ସିମ୍ ବ୍ୟାଙ୍କ୍ ସର୍ବସାଧାରଣ ବଣ୍ଟନ ବ୍ୟବସ୍ଥା ଓ ସରକାରୀ କାର୍ଯ୍ୟାଳୟଗୁଡ଼ିକରେ ଉପସ୍ଥାନ ବ୍ୟବହାରେ ମଧ୍ୟ ଏହାକୁ ବ୍ୟବହାର କରିବାକୁ କୁହାଯାଇଛି ପିଏମ୍ ମନ୍ କି ବାତ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ରବିବାର ଦିନ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଦେଶ ଓ ବିଦେଶର ଲୋକମାନଙ୍କୁ ଉଦ୍ବୋଧନ ଦେବେ

ଆକାଶବାଣୀ ଓ ଦୂରଦର୍ଶନର ସବୁ ନେଟୱାର୍କରେ ଏହା ପ୍ରସାରଣ କରାଯିବ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଓ ସୂଚନା ପ୍ରସାରଣ ମନ୍ତ୍ରଶାଳୟ ପକ୍ଷରୁ ୟୁ ଟ୍ୟୁବ୍ ଓ ଦୂରଦର୍ଶନ ଆକାଶବାଣୀର ନ୍ୟୁଜ୍ ଚ୍ୟାନେଲରେ ମନ୍ ବାତ୍ କାର୍ଯ୍ୟକ୍ମ ପ୍ରସାରଣ କରାଯିବ

ହିନ୍ଦୀ ଭାଷାରେ ପ୍ରସାରଣ ପରେ ପରେ ଆକାଶବାଣୀ ପକ୍ଷରୁ ଆଞ୍ଚଳିକ ଭାଷା ଗୁଡ଼ିକରେ ମଧ୍ୟ ପ୍ରସାରଣ ବ୍ୟବସ୍ଥା କରାଯାଇଛି

ଜେ ଆଣ୍ଡ କେ ଟେରୋରିଷ୍ଟ କିଲ୍ଡ ଦକ୍ଷିଣ କାଶ୍ମୀରର ଅନନ୍ତନାଗ ଜିଲ୍ଲା ଅନ୍ତର୍ଗତ ଗଡୋଲେ ଭାଇଲୋ କୋକେରନାଗ ଅଞ୍ଚଳରେ ମିଳିତ ନିରାପତ୍ତା ବାହିନୀର କାର୍ଯ୍ୟାନୁଷ୍ଠାନରେ ଜଣେ ଅଜ୍ଞାତ ସନ୍ତାସବାଦୀର ମୃତ୍ୟୁ ଘଟିଛି

କାର୍ଯ୍ୟାନୁଷ୍ଠାନ ଜାରି ହୋଇଛି ସେହି ଅଞ୍ଚଳ ଓ ଆଖପାଖ ଅଞ୍ଚଳରେ ଇକ୍ଷରନେଟ୍ ସେବା ବନ୍ଦ ରଖାଯାଇଛି

ପୂର୍ବରୁ ନୌଚାଳନାରେ ଭାରତ ଗୋଟିଏ ସ୍ୱର୍ଷ୍ଣ ଓ ଦୁଇଟି ବ୍ରୋଞ୍ଜ ପଦକ ପାଇଥିଲା ଦତୁଭୋକାନାର ସ୍ୱର୍ଷ୍ଣ ସିଂ ଓମ୍ପ୍ରକାଶ ଓ ସୁଖମିତ ସିଂଙ୍କ ଟିମ୍ ପୁରୁଷ କ୍ୱାଡ୍ରପୁଲ ସ୍କଲ୍ସ ପ୍ରତିଯୋଗିତାରେ ସ୍ୱର୍ଷପଦକ ପାଇଥିବାବେଳେ ଭଗବାନ ସିଂ ଓ ରୋହିତ ଶର୍ମା ପୁରୁଷ ବିଭାଗ ଲାଇଟ୍ଓ୍ବେଟ୍ ଡବ୍ଲ୍ସ ସ୍କଲ୍ସ ବିଭାଗରେ ବ୍ରୋଞ୍ଜ ପଦକ ପାଇଥିଲେ

ପୁରୁଷ ହକିରେ ଭାରତ ଆଜି ପୁଲ୍ ଏର ତୂତୀୟ ମ୍ୟାଚ୍ରେ ଜାପାନକୁ ଭେଟିବ

ଭାରତୀୟ ସାଂସ୍କୃତିକ ସଂଗୀତ ଗୁଡ଼ିକୁ ସଂରକ୍ଷିତ ରଖିବା ଲକ୍ଷ୍ୟରେ ଏହି ବୃହତ୍ ପ୍ରକଳ୍ପ ହାତକୁ ନିଆଯାଇଛି ଆକାଶବାଣୀର ଅତିରିକ୍ତ ମହାନିର୍ଦ୍ଦେଶକ ରାଜଶେଖର ବ୍ୟାସ୍ କହିଛନ୍ତି ସଂସ୍କାରଗୀତ୍ ଗୁଡ଼ିକ ସମାଜ ପାଇଁ ଗୁରୁତ୍ୱପୂର୍ଣ୍ଣ ଏବଂ ଏହା ଭାରତୀୟ ସଂସ୍କୃତିର ପରିଚୟ

ସିଇସି ମୁଖ୍ୟ ନିର୍ବାଚନ କମିଶନର୍ ଓମ୍ ପ୍ରକାଶ ରାଓ୍ୱତ୍ କହିଛନ୍ତି ବର୍ତ୍ତମାନ ଲୋକସଭା ଓ ରାଜ୍ୟ ବିଧାନସଭାଗୁଡ଼ିକ ପାଇଁ ଏକାସାଙ୍ଗରେ ନିର୍ବାଚନ କରାଇବାର ସମ୍ଭାବନା ନାହିଁ ଏଥିପାଇଁ ଆଇନ୍ ପ୍ରଶୟନ କରିବାର ଆବଶ୍ୟକତା ରହିଛି ଏବଂ ଆଇନ୍କୁ ଲାଗୁ କରିବା ପାଇଁ ଆଇନ୍ ପ୍ରଣେତାମାନଙ୍କୁ ପାଖାପାଖି ବର୍ଷେ ସମୟ ଲାଗିବ ସେ କହିଛନ୍ତି ସମ୍ଭିଧାନ ସଂଶୋଧନ ବିଲ୍ ପ୍ରସ୍ତୁତ ହେଇଗଲା ପରେ ଏକା ସାଙ୍ଗରେ ନିର୍ବାଚନ ପ୍ରକ୍ରିୟା ସମ୍ଭବ ହୋଇପାରିବ

ଏହି ବିଧାୟକମାନେ ଆମ୍ମାମୁନେତ୍ରା ମୁନାନି ଖଜଗମ୍ର ପ୍ରତିଷ୍ଠାତା ଦିନାକରନ୍ଙ୍କ ପ୍ରତି ଆନୁଗତ୍ୟ ପ୍ରକାଶ କରି ଏଡ଼ାପାଡ଼ିଙ୍କ ନେତୃତ୍ୱାଧୀନ ଏଆଇଏଡିଏମ୍କେ ସରକାରରୁ ସମର୍ଥନ ପ୍ରତ୍ୟାହାର କରିନେଇଥିଲେ